ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଜନୈତିକ ଦଳଗୁଡ଼ିକ ଉହ୍ଚାପନ କରିଥିବା ପ୍ରସଙ୍ଗଗୁଡ଼ିକ ପ୍ରତି ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ଏଣୁ ଜାତୀୟ ହିତସାଧନ ପାଇଁ ବର୍ଷାକାଳୀନ ଅଧିବେଶନରେ ସେମାନେ ଗଠନମୂଳକ ପରିବେଶ ଦିଗରେ ପ୍ରୟାସୀ ହୁଅନ୍ତୁ

ମ୍ରସଲମାନ ମହିଳା ବିବାହ ସ୍ତରକ୍ଷା ବିଲ୍ ବା ତିନି ତଲାକ ବିରୋଧୀ ବିଲ୍ ଓ ପଛୁଆ ବର୍ଗ ପାଇଁ ଜାତୀୟ ଆୟୋଗକ୍ତ ସାୟିଧାନିକ ମର୍ଯ୍ୟଦା ଦେବା ବିଲ୍ଗୁଡ଼ିକ ସରକାର ଅଗ୍ରାଧିକାର ଦେଇଛନ୍ତି

ଏହି ଅଧ୍ୟାଦେଶଗୁଡ଼ିକ ମଧ୍ୟରେ ପଳାତକ ଅର୍ଥନୈତିକ ଅପରାଧ ଅଧ୍ୟାଦେଶ ଫୌଜଦାରୀ ଆଇନ୍ ସଂଶୋଧନ ଅଧ୍ୟାଦେଶ ବ୍ୟବସାୟୀକ ଅଦାଲତ ହାଇକୋର୍ଟଗ୍ରଡ଼ିକରେ ବ୍ୟବସାୟୀକ ବିଭାଗ ଓ ବ୍ୟବସାୟୀକ ଆପାଲେଟ୍ ଡିଭିଜନ୍ ସଂଶୋଧନ ଅଧ୍ୟାଦେଶ ହୋମିଓପାଥି କେନ୍ଦ୍ରୀୟ ପରିଷଦ ସଂଶୋଧନ ଅଧ୍ୟାଦେଶ କ୍ରାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଏବଂ ଦେବାଳିଆ ଓ ରଣ ଖିଲାଫ ଆଇନ୍ ସଂଶୋଧନ ଅଧ୍ୟାଦେଶ ରହିଛି ବର୍ଷାକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଗତକାଲି ସରକାର ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ତନାଘନା ଆଲୋଚନା ହୋଇଛି ବିରୋଧୀ ଦଳଗୁଡ଼ିକ ଯେଉଁସବୁ ପ୍ରସଙ୍ଗ ଉହ୍ଚାପନ କରିବେ ସେ ବିଷୟରେ ଅବଗତ କରାଇଥିଲେ ଏବଂ ଏହିସବ୍ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସରକାର ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଉଭୟ ସଭାଗୃହର କାର୍ଯ୍ୟଧାରା ସ୍ରଚାରୁରୂପେ ଚଳାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସବୁ ରାକନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିଥିଲେ ଉଭୟ ସଭାଗୃହରେ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କର ଏକ ବୈଠକରେ ଉଦ୍ବୋଧନ ଦେଲା ବେଳେ ଶ୍ରୀ ମୋଦି କହିଛନ୍ତି ରାଜନୈତିକ ଦଳଗୁଡ଼ିକ ଉହ୍ଚାପନ କରିଥିବା ପ୍ରସଙ୍ଗଗୁଡ଼ିକ ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ଜାତୀୟ ହିତସାଧନ ପାଇଁ ବର୍ଷାକାଳୀନ ଅଧିବେଶନରେ ଗଠନ ମୂଳକ ପରିବେଶ ଦିଗରେ ସାମୁହିକ ଭାବେ ସହଯୋଗ କରିବାକୁ ସେମାନଙ୍କୁ ଅନୁରୋଧ ଜଣାଇଛନ୍ତି ଏହି ବୈଠକ ପରେ ସଂସଦୀୟ ମନ୍ତ୍ରୀ ଅନନ୍ତ କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି ସବୁ ଦଳଗୁଡ଼ିକ ସହଯୋଗ କରିବେ ବୋଲି ପ୍ରତିଶ୍ରତି ଦେଇଛନ୍ତି ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଓ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡ଼ୁ ମଧ୍ୟ ପୃଥକ ପୃଥକ ଭାବେ ସର୍ବଦଳୀୟ ବୈଠକ ଡକାଇଥିଲେ

ସ୍କିକର ଅଲ୍ ପାର୍ଟି ମିଟ୍ ଆକିଠାରୁ ଆରମ୍ଭ ହେଉଥିବା ସଂସଦର ବର୍ଷାକାଳୀନ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଗତକାଲି ଏକ ସର୍ବଦଳୀୟ ବୈଠକ ଡକାଇଥିଲେ ଏହି ବୈଠକ ଶ୍ରୀମତୀ ମହାଜନ ସାମ୍ଭାଦିକମାନଙ୍କୁ କହିଛନ୍ତି ସଭାଗୃହରେ କାର୍ଯ୍ୟଧାରା ସୁରୁଖୁରୁରେ ଚଳାଇବା ଦିଗରେ ସହଯୋଗ କରିବାକୁ ରାଜନୈତିକ ଦଳଗୁଡ଼ିକର ନେତାମାନେ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି ଅଧିବେଶନରେ ଉପସ୍ଥାପିତ ବିଲ୍ଗୁଡ଼ିକ ଉପରେ ବିତର୍କ ଓ ଆଲୋଚନା ହେବ ଶ୍ରୀମତୀ ମହାଟ୍ଟନ କହିଛନ୍ତି ବୈଠକ ସମୟରେ ବିଭିନ୍ନ ପ୍ରସଙ୍ଗ ଉହ୍ଚାପନ କରାଯାଇଥିଲା ଏବଂ ଯଦି ସଭାକାର୍ଯ୍ୟ ସୁରୁଖୁରୁରେ ଚାଲେ ତେବେ ସଦସ୍ୟମାନଙ୍କର ସବୁ ପ୍ରସଙ୍ଗ ଉହ୍ଚାପନ କରିବା ପାଇଁ ଅନୁମତି ଦେବାକୁ ସେ ଚେଷ୍ଟା କରିବେ ସେ କହିଛନ୍ତି ଲୋକସଭାର ସାଂସଦମାନଙ୍କୁ ଆକିଠାରୁ ନୁଆ ୱାଇଫାଇ ସୁବିଧା ମିଳିବ ଏହାଦ୍ୱାରା ସେମାନେ ପାର୍ଲାମେଷ୍କ ପାଠାଗାର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରୁ ସେମାନେ ଇଷ୍ଟ୍ରାନେଟ୍ ଜରିଆରେ ସୂଚନା ସଂଗ୍ରହ କରିପାରିବେ ଇସି ଆପ୍ ଆମ୍ ଆଦ୍ମି ପାର୍ଟିର ବିଧାୟକମାନେ ଲାଭଜନକ ପଦବୀରେ ରହିଥିବା ଅଭିଯୋଗ କରି ସେମାନଙ୍କୁ ଅଯୋଗ୍ୟ ଘୋଷଣା ଲୋଡ଼ିଥିବା ଆବେଦନକାରୀଙ୍କୁ ଜେରା କରିବା ପାଇଁ ଆମ୍ ଆଦ୍ମି ପାର୍ଟି ବିଧାୟକମାନଙ୍କର ଆବେଦନକୁ ନିର୍ବାଚନ କମିଶନ୍ ପ୍ରତ୍ୟାଖ୍ୟାନ କରିଛନ୍ତି ନିର୍ବାଚନ କମିଶନ୍ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଆମ୍ ଆଦ୍ମି ପାର୍ଟିର ବିଧାୟକମାନେ ଲାଭଜନକ ପଦବୀରେ ରହିନଥିବା ବିଷୟକୁ ପ୍ରମାଣ କରିବା ଲାଗି ଆବେଦନକାରୀ ପ୍ରଶାନ୍ତ ପଟେଲଙ୍କୁ ଜେରା କରିବା ଦାବିର କୌଣସି ଯଥାର୍ଥତା ନାହିଁ

ଏହି ଅଭିଯୋଗ ପରେ ଜଣେ ବିଧାୟକ ଇସ୍ତଫା ମଧ୍ୟ ଦେଇଥିଲେ ନିର୍ବାଚନ କମିଶନ୍ କହିଛନ୍ତି ବର୍ତ୍ତମାନ ଶୁଣାଶିରେ ଆବେଦନକାରୀ ସାକ୍ଷ୍ୟ ଦେଇନଥିବାରୁ ତାଙ୍କୁ ଜେରା କରାଯାଇ ପାରିବ ନାହିଁ ଏବଂ ବିଧାୟକମାନେ କୌଣସି ସାକ୍ଷିଙ୍କୁ ଉପସ୍ଥାପନ କରିପାରି ନାହାନ୍ତି

ସିଡବ୍ଲ୍ୟୁସି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପାର୍ଟିର ସର୍ବୋଚ୍ଚ ନିଷ୍ପଭି ଗ୍ରହଣକାରୀ କମିଟି କଂଗ୍ରେସ କାର୍ଯ୍ୟକାରିଣୀ ଗଠନ କରିଛନ୍ତି

ପାର୍ଟିର ବୈୟୋଜ୍ୟେଷ୍ଠ ନେତା ଦିଗ୍ବିଜୟ ସିଂ ଜନାର୍ଦ୍ଦନ ଦ୍ୱିବେଦୀ କମଲନାଥ ସୁଶୀଲ କୁମାର ସିନ୍ଦେ ମୋହନ ପ୍ରକାଶ ଓ ସିପି ଯୋଷୀଙ୍କୁ ଏଥର କଂଗ୍ରେସ କାର୍ଯ୍ୟକାରିଣୀରେ ସାମିଲ କରାଯାଇ ନାହିଁ ପାର୍ଟିର ପାଞ୍ଚୋଟି ଛାମୁଆ ସଂଗଠନ ଆଇଏନ୍ଟିୟୁସି ସେବାଦଲ ଯୁବ କଂଗ୍ରେସ ମହିଳାକଂଗ୍ରେସ ଓ ଏନ୍ଏସ୍ୟୁଆଇ ର ସଦସ୍ୟମାନେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଗାନ୍ଧି ପ୍ରଥମ ଥର ପାଇଁ ଏହି କାର୍ଯ୍ୟକାରିଣୀ କମିଟି ଗଠନ କରିଛନ୍ତି କଂଗ୍ରେସ ସଭାପତି ଭାବେ ରହୁଲ ଗାନ୍ଧିଙ୍କ ନିର୍ବାଚନ ପୂର୍ବରୁ ଏହି କମିଟିକୁ ଭଙ୍ଗ କରାଯାଇଥିଲା

ଗତକାଲି ଶୁଣାଣି ସମ୍ପର୍ଣ୍ଣ ହୋଇପାରି ନଥିବାରୁ ଆକ୍ଟି ମଧ୍ୟ କାରି ରହିବ ପ୍ରଧାନ ବିଚାରପତି ଦୀପକ ମିଶ୍କଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଆର୍ଏଫ୍ ନରିମାନ୍ ଏଏମ୍ ଖନ୍ୱିଲ୍କର ଡିୱାଇ ଚନ୍ଦ୍ରଚୂଡ଼ ଓ ଇନ୍ଦୁ ମାଲ୍ହୋତ୍ରାଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ସାୟିଧାନିକ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଶି କରୁଛନ୍ତି

ମହିଳାମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ଲାଗି ଅନୁମତି ଦିଆ ନ ଯିବା ଦ୍ୱାରା ସାୟିଧାନିକ ବ୍ୟବସ୍ଥା ଅଧୀନରେ ସେମାନଙ୍କର ମୌଳିକ ଅଧିକାର ଲଙ୍ଘନ ଏବଂ ସେମାନଙ୍କ ପ୍ରତି ବାଛବିଚାର ହେଉଛି କି ନାହିଁ ସେ ସଂକ୍ନାନ୍ତରେ କୋର୍ଟ ରାୟ ପ୍ରଦାନ କରିବେ

ସପ୍ତମ ଶ୍ରେଣୀରେ ପଢ଼ୁଥିବା ସେହି ବାଳିକାଙ୍କୁ ନିଶା ଇଞ୍ଜେକ୍ସନ୍ ଦେଇ ଅଭିଯୁକ୍ତମାନେ ଯୌନ ନିର୍ଯାତନା ଦେବା ସମୟରେ ଭିଡ଼ିଓ ରେକର୍ଡିଂ କରିଥିଲେ

ମାଡ୍ରାସ୍ ହାଇକୋର୍ଟ ଓକିଲ ସଂଘର ସଭାପତି ମୋହନ କିଶନ କହିଛନ୍ତି ଅଭିଯୁକ୍ତମାନଙ୍କ ମାମଲା କୌଣସି ଓକିଲ ଲଢ଼ିବେ ନାହିଁ ବୋଲି ନିଷ୍ପଭ୍ତି ନିଆଯାଇଛି ଗଡ଼କରୀ ମିଲକ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ନଗଦ ଟଙ୍କା ବଦଳରେ ଦେଶଗୁଡ଼ିକୁ ସହାୟତା ବାବଦରେ ଦୁଗ୍ଧଗୁଣ୍ଡ ଯୋଗାଇ ଦେବାକୁ ସରକାର ବିବେଚନା କରୁଛନ୍ତି

ଅଙ୍ଗନବାଡ଼ି ଗୁଡ଼ିକରେ ମଧ୍ୟାହ୍ନ ଭୋକନରେ ଦୁଗ୍ମ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ବିବେଚନା କରୁଛନ୍ତି ଓ ଏ ବାବଦରେ ବିଭିନ୍ନ ମନ୍ତ୍ରଣାଳୟ ସହ ଆଲୋଚନା ଚାଲିଛି ଜେକେ ନୋ ଇଣ୍ଟରଭ୍ୟ ଜାମ୍ମୁ ଓ କାଶ୍ମୀର ସରକାର ରାଜ୍ୟରେ ଚତୁର୍ଥ ଶ୍ରେଣୀ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ସାକ୍ଷାତକାରକୁ ଉଚ୍ଛେଦ କରିଛନ୍ତି ବର୍ତ୍ତମାନ ଏହି ପଦବୀଗୁଡ଼ିକ ସକାଶେ ଲିଖିତ ପରୀକ୍ଷାରେ ମିଳିଥିବା ମାର୍କ ଅନୁସାରେ ପୂରଣ କରାଯିବ ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଗତକାଲି ରାଜ୍ୟପାଳ ଏନ୍ଏନ୍ ଭୋରାଙ୍କ ଅଧ୍ୟକ୍ଷତାରେ ଶ୍ରୀନଗରଠାରେ ଅନୃଷ୍ଣିତ ରାଜ୍ୟ ପ୍ରଶାସନିକ ପରିଷଦ ବୈଠକରେ ଚତୁର୍ଥ ଶ୍ରେଣୀ ପଦବୀଗୁଡ଼ିକ ସକାଶେ ସାକ୍ଷାତକାର ପରୀକ୍ଷା ଉଚ୍ଛେଦ ପାଇଁ ନିଷ୍ପଭି ନିଆଯାଇଛି ଏହି ନିଷ୍ପଭିକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି କିନ୍ତୁ ଯେଉଁ ପଦବୀଗୁଡ଼ିକ ସକାଶେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ସେ କ୍ଷେତ୍ରରେ ଏହି ନିଷ୍ପଭି କାର୍ଯ୍ୟକାରି କରାଯିବ ନାହିଁ ମୁଖପାତ୍ର କହିଛନ୍ତି ଭବିଷ୍ୟତରେ ସବୁ ଚତୁର୍ଥ ଶ୍ରେଣୀ ପଦବି ଡିଭିଜନାଲ୍ କିଲ୍ଲା ସ୍ତରୀୟ କ୍ୟାଡର କମ୍ପାନୀ ସଂଗଠନ ଏବଂ ସରକାରୀ ନିୟନ୍ତ୍ରଣାଧୀନ ସଂସ୍ଥାଗୁଡ଼ିକ ସକାଶେ ଜାମ୍ମୁ କାଶ୍ମୀର ସେବା ଚୟନ ବୋର୍ଡ ଅଧୀନରେ ନିଯୁକ୍ତି ଦିଆଯିବ ପିଏମ୍ ଗତ ଚାରି ବର୍ଷ ଭିତରେ ବିଦ୍ୟୁତ୍ ଯୋଗାଇ ଦିଆଯାଇଥିବା ଗ୍ରାମଗୁଡ଼ିକର ଲୋକମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରିବେ

ଲୋକମାନେ ନରେନ୍ଦ୍ର ମୋଦି ମୋବାଇଲ୍ ଆପ୍ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ଏବଂ ଡିଡି ନ୍ୟୁଜ୍ରେ ସିଧାସଳଖ ପ୍ରସାରଣ ଦେଖିପାରିବେ ପିଏମ୍ ଗୁଜରାଟ ଗୁଜରାଟରେ ଲଗାଣ ବର୍ଷା ଜାରି ରହିଥିବାରୁ ଆସନ୍ତା ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ଗସ୍ତ ବାତିଲ କରାଯାଇଛି ଗିର୍ସୋମନାଥ କିଲ୍ଲାର ଭେଡାବାଲ୍ଠାରେ ମୁଖ୍ୟମନ୍ତ୍ରୀ ବିକ୍କୟ ରୁପାଣୀ ସାମ୍ବାଦିକମାନଙ୍କୁ କହିଛନ୍ତି ଲଗାଣ ବର୍ଷା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଭଲସାଦ ଓ କୁନାଗଡ଼ ଜିଲ୍ଲାରେ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଯେଭଳି ବାଧାପ୍ରାପ୍ତ ନ ହେବ ତାହାକୁ ଦୂଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ବାତିଲ କରିଛନ୍ତି ଶ୍ରୀ ରୁପାଣୀ କହିଛନ୍ତି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ନିରନ୍ତର ଯୋଗାଯୋଗ ରଖାଯାଇଛି